ନିର୍ବାଚନ କାର୍ଯ୍ୟସ୍ତଚୀ ଘୋଷଣା ହେବା ପରେ ରାଜ୍ୟରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି

ଏକ ଟ୍ୱିଟ୍ରେ ବରିଷ୍ଣ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଦାବି କରିଛନ୍ତି ଯେ ରାଜ୍ୟର ଜନସାଧାରଣ ଶାସକ କଂଗ୍ରେସ ବିରୁଦ୍ଧରେ ଭୋଟ ଦେବା ପାଇଁ ସ୍ଥିର କରିଛନ୍ତି ଏବଂ ବିଜେପି ସପକ୍ଷରେ ଭୋଟଦେବେ କଂଗ୍ରେସ କହିଛି କର୍ଷାଟକରେ ବିଧାନସଭା ନିର୍ବାଚନକୁ ସମ୍ମୁଖୀନ ହେବାକୁ ଦଳ ପ୍ରସ୍ତୁତ ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ବରିଷ୍ଠ କଂଗ୍ରେସ ନେତା ଏମ୍ ବିରାପ୍ସା ମୋଇଲି କହିଛନ୍ତି କଂଗ୍ରେସ ପୁନର୍ବାର ଶାସନକୁ ଆସିବ ବୋଲି ଦୂତ ଆଶା ରହିଛି ଅମିତ ଶାହା ବିଜେପି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲେ କର୍ଷାଟକ କୃଷକମାନଙ୍କର ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କର୍ଷାଟକର ଦାଭନଗି ଠାରେ ଏକ କୃଷକ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି ଯେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦୁରସ୍ପା ହେଉଛନ୍ତି ଜଣେ କୃଷକ ନେତା ଏବଂ କେନ୍ଦ୍ରର ମୋଦୀ ସରକାର କୃଷକଙ୍କ ସପକ୍ଷରେ ଅଛନ୍ତି ସେ କହିଛନ୍ତି ଯେ ସିମୋଗା ଠାରେ ପାଞ୍ଚଶହ କୋଟି ଟଙ୍କାର ବ୍ୟୟରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଗବେଷଣା କେନ୍ଦ୍ର ନଡିଆ ଓ ଗୁଆଚାଷୀମାନଙ୍କୁ ସହାୟକ ହେବ ସିଦ୍ଧରାମୟାଙ୍କ ଦ୍ୱାରା ଲିଙ୍ଗାୟତମାନଙ୍କୁ ସ୍ୱତନ୍ତ ଧାର୍ମିକ ମର୍ଯ୍ୟାଦା ପ୍ରଦାନ କରିବା ଏକ ରାଜନୈତିକ ଚାଲ ବୋଲି ଶ୍ରୀ ଶାହା କହିଛନ୍ତି ନିର୍ବାଚନ ପୂର୍ବରୁ ହିନ୍ଦୁ ସମ୍ପ୍ରଦାୟକୁ ବିଭାଜନ ପାଇଁ କଂଗ୍ରେସ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି

ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହିର ଏହା କହିଛନ୍ତି ଜାମ୍ମୁ ଓ କାଶ୍କୀରର ହିଂସା ନେଇ କେନ୍ଦ୍ର ଦ୍ୱାରା ନିଯୁକ୍ତ ଦିନେଶ୍ୱର ଶର୍ମାଙ୍କ ବକ୍ତବ୍ୟ ଉପରେ ଏକ ପ୍ରଶ୍ୱର ଉତ୍ତରରେ ଶ୍ରୀ ଅହିର କହିଛନ୍ତି ଯେ ଶ୍ରୀ ଶର୍ମା ନିକଟରେ ଅସ୍ତ୍ରବିରତି ଉଲ୍ଲୁଂଘନ ନେଇ ସୀମା ନିକଟବର୍ତ୍ତୀ ଅଞ୍ଚଳଗୁଡିକୁ ପରିଦର୍ଶନ କରିଛନ୍ତି ଏବଂ ସ୍ଥାନୀୟ ଜନସାଧାରଣଙ୍କ ପାଇଁ କେତେକ ପଦକ୍ଷେପ ନେବା ପାଇଁ ସୁପାରିଶ କରିଛନ୍ତି

ପାଟିତୃଣ୍ଣ ଭିତରେ କଂଗ୍ରେସ ବାମପନ୍ଥୀ ଦଳ ତେଲୁଗୁଦେଶମ୍ ପାର୍ଟି ଓ୍ବାଇଏସଆର କଂଗ୍ରେସ ଓ ଅନ୍ୟ ଦଳର ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ପ୍ଲାଗ୍କାର୍ଡମାନ ପ୍ରଦର୍ଶନ କରିଥିଲେ

ଏହାର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଥିଲେ ସରକାର ଅନାସ୍ଥା ପ୍ରସ୍ତାବକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି କାରଣ ପାର୍ଲାମେଣ୍ଟର ଉଭୟ ସଭାରେ ସରକାରଙ୍କ ପ୍ରତି ଯଥେଷ୍ଟ ସମର୍ଥନ ରହିଛି ପାଟିତୁଣ୍ଡ ମଧ୍ୟରେ ବାଚସ୍କତି ସୁମିତ୍ରା ମହାଜନ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ ମଧ୍ୟ କିଛି ଫଳ ମିଳିନ ଥିଲା ପରିଶେଷରେ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା

ବିଭିନ୍ନ ବିଷୟକୁ କେନ୍ଦ୍ରକରି ପ୍ରବଳ ପାଟିତୁଣ୍ଡ ହେବା ଯୋଗୁଁ ଉଭୟ ସଭାକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ୁଛି ଏଲଏସ ମହାଜନ ଲୋକସଭା ବାଚସ୍କିତି ସୁମିତ୍ର ମହାକନ ଗୃହରେ କ୍ରମାଗତ ଅଚଳାବସ୍ଥା ଦ୍ୱର କରିବା ପାଇଁ ବିରୋଧୀ ଦଳ ନେତାମାନଙ୍କୁ କହିଛନ୍ତି ଏବଂ ସେ ଏ ସମ୍ପର୍କରେ ଖୁବ୍ ଶୀଘ୍ର ଏକ ସର୍ବଦଳୀୟ ବୈଠକ ଡାକିବେ

ଶ୍ରୀମତୀ ମହାଜନ ମଧ୍ୟ ସଂସଦୀୟ ବ୍ୟାପର ମନ୍ତ୍ରୀ ଅନନ୍ତ କୁମାର ଓ ଅନ୍ୟ ବିଜେପି ନେତାମାନଙ୍କ ସହ ଅଚଳାବସ୍ଥା ଦୂର ନେଇ ଆଲୋଚନା କରିଛନ୍ତି

ମମତା ଶରଦ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୂଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଆକି ନ୍ତଆଦିଲ୍ଲୀଠାରେ ଏନସିପି ସଭାପତି ଶରତ ପାୱାରଙ୍କୁ ସାକ୍ଷାତ କରିଛନ୍ତି

ସେ ମଧ୍ୟ ଶିବସେନା ନେତା ସଂକ୍କୟ ରାଉତ ଡିଏମକେର କାନିମୋଝି ଏବଂ ଆରଜେଡିର ମିଶା ଭାରତୀଙ୍କୁ ସାକ୍ଷାତ କରିଛନ୍ତି ପରେ ଗଣମାଧ୍ୟମକୁ ସୁଶ୍ରୀ ବାନାକୀ କହିଛନ୍ତି ଯେ ସେ ମଧ୍ୟ ବିଜେପିର ଅସନ୍ତୁଷ୍ଟ ନେତା ଶତ୍ରଘ୍ନ ସିହ୍ନା ଯଶୋବନ୍ତ ସିହା ଓ ଅର୍ଭଣ ସୋରୀଙ୍କ ଆସନ୍ତାକାଲି ଭେଟିବେ ପଣ୍ଠିମବଙ୍ଗ ମ୍ରଖ୍ୟମନ୍ତ୍ରୀ କହିଛନ୍ତି ଯେ ୟୂପିଏ ମ୍ରଖ୍ୟ ସୋନିଆ ଗାନ୍ଧୀ ସ୍ୱସ୍ଥ ହେଲା ପରେ ସେ ତାଙ୍କୁ ମଧ୍ୟ ଭେଟିବେ ସୁଶ୍ରୀ ବାନାର୍ଜୀ କହିଛନ୍ତି ଯଦି ମାୟାବତୀ ଓ ଅଖିଳେଶ ଯାଦବ ତାଙ୍କୁ ଆଲୋଚନା ପାଇଁ ଡାକନ୍ତି ତେବେ ସେ ଲକ୍ଷ୍ମୌରେ ନିି୍୍ଣୟ ତାଙ୍କୁ ଦେଖା କରିବେ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ସୁଶ୍ରୀ ବାନାର୍ଜୀଙ୍କୁ ଗତ ସପ୍ତାହରେ କୋଲକତାରେ ସାକ୍ଷାତ କରିଥିଲେ

ଏଭଳି ଯେକୌଣସି ହସ୍ତକ୍ଷେପ ସମ୍ପର୍ଣ୍ଣ ବେଆଇନ ବୋଲି ସୁପ୍ରିମକୋର୍ଟ ଅଭିହିତ କରିଛନ୍ତି

ଚଳିତମାସରେ ମାମଲା ଉପରେ ରାୟକୁ ସ୍ଥଗିତ ରଖି କୋର୍ଟ କହିଥିଲେ ଦୁଇଜଣ ବ୍ୟକ୍ତିଙ୍କ ଧାର୍ମିକ କିମ୍ବା କାତିଗତ ପୂଷ୍ପଭୂମି ଭିନ୍ନ ଥାଇ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେମାନଙ୍କ ସମ୍ପର୍କୀୟ କିମ୍ବା ତୃତୀୟ ବ୍ୟକ୍ତି ସେଥିରେ ହସ୍ତକ୍ଷେପ କରିପାରିବେ ନାହିଁ ଆଇଟି ରିଟର୍ଣ୍ଣ ଆୟକର ରିଟର୍ଣ୍ଣ ଦାଖଲ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ପାଇଁ ଆସନ୍ତା ଗୁରୁବାର ଶୁକ୍ରବାର ଓ ଶନିବାର ଦିନ ସାରା ଦେଶରେ ଆୟକର କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ

ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଟିକସ ଦାତାମାନଙ୍କୁ ଆୟକର ରିଟର୍ଶ୍ଣ ଦାଖଲ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ

ଋଷିଆ ୟୁଏସ ବ୍ରିଟେନରେ ରଷିୟ ଗୁପ୍ତଚର ଆକ୍ରମଣ ଘଟଣାରେ ରଷ କୁଟନୀତିଜ୍ଞମାନଙ୍କୁ ସାମୁହିକ ବହିଷ୍କାର ପାଇଁ ଆମେରିକା ଅନ୍ୟ ଦେଶଗୁଡିକ ଉପରେ ଚାପ ପକାଉଥିବାର ରଷ ଅଭିଯୋଗ କରିଛି

ଏଥିପାଇଁ ସାମରିକ ବିଭାଗର ରାସାୟନିକ ପଦାର୍ଥ ବ୍ୟବହାର ହୋଇଥିବାର ତଦନ୍ତକାରୀମାନେ ବିଶ୍ୱାସ କର୍ରଚ୍ଚନ୍ତି

ସେ କହିଛନ୍ତି ଜାତୀୟ ସାମାଜିକ ପ୍ରତିରକ୍ଷା ଅନୁଷ୍ଠାନ ସ୍କୁଲ ଓ କଲେଜ ଗୁଡିକରେ ନିୟମିତ ଭିଭିରେ ସଚେତନତା କାର୍ଯ୍ୟକ୍ରମ ମାନ କରିଛି

ସେମାନେ ତମାଖୁ ସମେତ ଅନ୍ୟ ନିଶାଦ୍ରବ୍ୟ ସେବନ କରିଛନ୍ତି